ତେବେ ଗତକାଲିସୁଦ୍ଧା ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଶତପ୍ରତିଶତ ହାସଲ ପାଇଁ ଲକ୍ଷ୍ୟ ରଖାଯାଇଥିଲା

ଆସନ୍ତାକାଲି ଏହି ମାମଲାର ଶ୍ରୁଶାଶି ହେବ ରାଜ୍ୟ ସରକାର କୋଟିଆ ପ୍ରସଙ୍ଗରେ ଗତକାଲି ସ୍ଟପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ କୋର୍ଟ ଅବମାନନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା

ସୀମା ସ୍ବରକ୍ଷା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାପାଇଁ ଏଥିରେ ଅନୁରୋଧ କରାଯାଇଛି

ଦେଶଦ୍ରୋହ ଅପରାଧରେ ତାଙ୍କୁ ଆଜୀବନ କାରାଦଶ୍ତରେ ଦଶ୍ତିତ କରାଯାଇଛି

ତେଣୁ ଐତିହ୍ୟ ଉପନିୟମକୁ ପ୍ରତ୍ୟାହାର କାରାଯାଉ ବୋଲି ଚିଠିରେ ଦର୍ଶାଯାଇଛି

ସେହିପରି ଭାରତରେ ପ୍ରସ୍ତତ ଟିକା ସୁରକ୍ଷିତ ଓ ନିରାପଦ